କୋରାପ୍ରଟ ମ୍ରଖ୍ୟ ଚିକିହାଳୟରେ ଅତ୍ୟାଧୁନିକ ଚିକିହା ସେବାକୁ ଆହୁରି ଦୃତୀଭୂତ କରିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ

ଭିନୃଷମ ସଶକ୍ତିକରଣ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ଧମରେ ଜଶାଇଛନ୍ତି

ହିତାଧିକାରୀମାନଙ୍କୁ ଆଧାରକାର୍ଡ ଯୋଗାଇ ଦେବାଲାଗି ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ବନ୍ନା ଲଘ୍ରଚାପଜନିତ ବର୍ଷାର ପ୍ରଭାବରେ ରାକ୍ୟର ବିଭିନ୍ନ ଅଞ୍ଞଳର ତଳିଆ ସ୍ତାନଗୁଡ଼ିକରେ ବର୍ଷାଜଳ ଜମି ରହିଛି

ଲାଗିଛି